ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି' ପାକିସ୍ତାନ ଦ୍ୱାରା

ଭିଡିଓ କନ୍ଫରେନ୍ଦିଂ ମାଧ୍ୟମରେ 'ମେରା ବୁଥ ସବ୍ ସେ ମଜବୂତ ସମ୍ବାଦ' କାର୍ଯ୍ୟକ୍ରମ ଅଧୀନରେ ସେ ବିକାଶପୁର ବସ୍ତି ଚିତ୍ତୋରଗଡ ଧ୍ୟାନବାଦ ଓ ମନ୍ଦସୁର ସଂସଦୀୟ ନିର୍ବାଚନ ମଣ୍ଡଳୀଗୁଡିକର ବ୍ରଥସ୍ତରୀୟ କର୍ମୀମାନଙ୍କ ସହ କଥାବାର୍ତ୍ତା କରି ସେ ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି ରାଜନୈତିକ ଦଳମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ବୁଥସ୍ତରୀୟ କର୍ମୀମାନଙ୍କ ସହ ବାର୍ତ୍ତାଳାପ ପାଇଁ ବହୁତ କମ୍ ସୁଯୋଗ ପାଇଥାନ୍ତି

ସେ କହିଛନ୍ତି କଂଗ୍ରେସ ଏକ ବିରୋଧୀ ଦଳ ଭାବେ ବିଫଳ ହୋଇଛି ଶ୍ରୀ ମୋଦି କହିଛନ୍ତି ବିରୋଧୀ ଦଳ ମିଥ୍ୟା ଆରୋପ ଲଗାଇ ଲୋକମାନଙ୍କ ଧ୍ୟାନ ଅନ୍ୟତ୍ର ଆକର୍ଷଣ କରିବାକୁ ମିଥ୍ୟା ଖବର ପ୍ରଚାର କର୍ତ୍ଥି ଏନଡିଏ ସରକାର ଉପରେ ଲୋକମାନଙ୍କର ଯଥେଷ୍ଟ ଆସ୍ଥା ଥିବାରୁ ସରକାର ଅନେକ କଠୋର ନିଷ୍କଭିମାନ ନେଇପାରିଛନ୍ତି ବୋଲି ସେ କହିଛନ୍ତି ଆୟୁଷ୍ମାନ ଯୋଜନା କେବଳ ସଫଳ ହେବ ନାହିଁ ଏହା ନ୍ତଆ ଇତିହାସ ରଚିବ ବୋଲି ସେ ଦୂଢୋକ୍ତି ପ୍ରକାଶ କରିଛନ୍ତି ପିଏମ୍ କନ୍ଫରେନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସମାଜର ସମସ୍ୟାର ସମାଧାନ ପାଇଁ ନବୀକରଣକ୍ର ଶିକ୍ଷା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଂଶ କରିବା ଆବଶ୍ୟକ

ସେ କହିଛନ୍ତି ଦେଶର ଲକ୍ଷ ଲକ୍ଷ ସମସ୍ୟା ପାଇଁ କୋଟି କୋଟି ସମାଧାନ ମଧ୍ୟ ରହିଛି ଶ୍ରୀ ମୋଦି କହିଛନ୍ତି ମାନବ ଜାତିର ସର୍ବାଙ୍ଗୀନ ବିକାଶ ପାଇଁ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଏ ସଂକ୍ରାନ୍ତରେ ସ୍ୱାମୀ ବିବେକାନନ୍ଦ ଓ ରବୀନ୍ଦ୍ର ନାଥ ଠାକୁରଙ୍କ ବାଣୀ ଉଲ୍ଲେଖ କରିଛନ୍ତି ସ୍ୱାସ୍ଥ୍ୟ ଶିକ୍ଷା କୁପୋଷଣ ଓ ସ୍ୱଚ୍ଚତା ଆଦି କ୍ଷେତ୍ରରେ ସରକାରଙ୍କ କଲ୍ୟାଶମଳକ ଯୋଜନାଗୁଡ଼ିକର ପ୍ରଚାରରେ ଛାତ୍ରଛାତ୍ରୀମାନଙ୍କୁ ନିୟୋଜିତ କରିବାକୁ ସେ ପ୍ରସ୍ତାବ ରଖିଛନ୍ତି ସେ କହିଛନ୍ତି ସରକାର ଶିକ୍ଷା ମୌଳିକଢାଞ୍ଚାକୁ ମଜବୁତ କରିବା ପାଇଁ ମୌଳିକଢାଞ୍ଚାର ପୁର୍ନକ୍ଷମ ଓ ଶିକ୍ଷା ବ୍ୟବସ୍ଥା ନାମକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି

ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଶିକ୍ଷା ବ୍ୟବସ୍ଥାରେ ବୈଷୟିକ ଜ୍ଞାନର ବ୍ୟବହାରକୁ ଉତ୍କାହିତ କରିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି

ପିଏମ ଗ୍ନଜରାତ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାତ ଗସ୍ତ କରି ଅମୁଲର ଅତ୍ୟାଧୁନିକ ଚକୋଲେଟ କାରଖାନା ସମେତ ଆନନ୍ଦଠାରେ ଏକ ଆଧୁନିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାକୁ ଉଦ୍ଘାଟନ କରିବେ

ପ୍ରଧାନମନ୍ତ୍ରୀ ଆନନ୍ଦ ଓ ଖତରାଜଠାରେ ଅମୁଲ ଉତ୍ପାଦନ କେନ୍ଦ୍ରର ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଓ ପରେ ଲୋକମାନଙ୍କୁ ଉଦ୍ବୋଧନ ଦେବେ ପରେ ସେ ଅଞ୍ଜାର ଗସ୍ତ କରି ମୁଦ୍ରା ଏଲଏନକି ଟର୍ମିନାଲ ଅଞ୍ଜାର ମୁଦ୍ରା ପାଇପଲାଇନ ପ୍ରକଳ୍ପ ଓ ପଲାନପୁର ପାଲି ବାଡମେର ପାଇପ ଲାଇନ ପ୍ରକଳ୍ପକୁ ଉଦ୍ଘାଟନ କରିବେ ଶ୍ରୀ ମୋଦି ରାଜକୋଟ ଗସ୍ତ କରି ମହାତ୍ମାଗାନ୍ଧି ସଂଗ୍ରହାଳୟକୁ ଉଦ୍ଘାଟନ କରିବେ

ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱଚ୍ଚ ପାନୀୟ ଜଳ ଓ ପରିମଳ ଯୋଗାଣ ମାଧ୍ୟମରେ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ଆହ୍ୱାନ ଦେଇଛନ୍ତି ନୂଆଦିଲ୍ଲୀରେ ମହାତ୍ମାଗାନ୍ଧୀ ଆର୍ଡ୍ଡଜାତିକ ପରିମଳ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ କୋବିନ୍ଦ କହିଛନ୍ତି ଉପଯୁକ୍ତ ଶୌଚାଳୟ ସଠିକ ସ୍ୱାସ୍ଥ୍ୟରକ୍ଷା ଓ ଆବଶ୍ୟକୀୟ ପରିମଳ ବ୍ୟବସ୍ଥାର ଅଭାବ ଜୀବନବ୍ୟାପୀ ଅସୁବିଧା ସୃଷ୍ଟି କରିବ ସେ କହିଛନ୍ତି ଯୁବପିତୀର ଉଜଳ ଭବିଷ୍ୟତକୁ ନିର୍ଣ୍ଣିତ କରିବାରେ ସ୍ୱଚ୍ଚ ଭାରତ ମାନବ ସମ୍ଭଳ ଓ ନିଯୁକ୍ତି ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ

ସୀତାରମଣ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଶିବିରରେ ଥିବା ସେନାମାନଙ୍କ ଉପରେ ଆକ୍ରମଣ ହେଉଥିବାବେଳେ ପାଲଟା ଜବାବ ଦେବା ଛଡା ଭାରତର ଅନ୍ୟ ଉପାୟ ନାହିଁ ଆଜି ଚେନ୍ସାଇଠାରେ ଗଣମାଧ୍ୟମ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ସୀମା ଆରପଟୁ ତାମିଲପ୍ରାପ୍ତ ସନ୍ତାସବାଦୀ ପଠାଇବା କାର୍ଯ୍ୟ ପାକିସ୍ତାନ ଜାରି ରଖିଛି ଏବଂ ଭାରତ ଏହାରଉଚିତ ଜବାବ ଦେବା ଦରକାର

ଶ୍ରୀମତୀ ସୀତାରମଣ କହିଛନ୍ତି କଂଗ୍ରେସ କ୍ଷମତାରେ ଥିଲାବେଳେ ରାଫାଲଚୁକ୍ତିକୁ ଚୂଡାନ୍ତ କରିବା ଦିଗରେ କୌଣସି ପଦକ୍ଷେପ ନେଇ ଥିଲା ଏହି ପ୍ରସଙ୍ଗ ଉପରେ କଂଗ୍ରେସ ଭିତ୍ତିହୀନ ଅଭିଯୋଗ ଉଠାଉଛି ବୋଲି ସେ କହିଛନ୍ତି ସେ ଆହୁରି କହିଛନ୍ତି ଯେ ଫ୍ରାନ୍ୱର ପୂର୍ବତନ ରାଷ୍ଟ୍ରପତି ଫ୍ରାନକୋଇ ହୋଲାଣ୍ଡେ ଆଣିଥିବା କିଛି ଅଭିଯୋଗ ତଦନ୍ତାଧୀନ ରହିଛି ଏବଂ ରାଇଫଲ ଚୁକ୍ତି ଉପରେ ତାଙ୍କର ମନ୍ତବ୍ୟକୁ ନେଇ କିଛି କୁହାଯିବା ଠିକ୍ ନୁହେଁ

ସାଧାରଣ ବିତର୍କ ମଙ୍ଗଳବାରଠାର୍ଚ ଆରମ୍ଭ ହୋଇଛି ଓ ଏହା ସୋମବାର ପର୍ଯ୍ୟନ୍ତ ଚାଲିବ ଶ୍ରୀମତୀ ସ୍ୱରାଜ ଗତବର୍ଷ ମଧ୍ୟ ବିତର୍କରେ ଅଂଶଗ୍ରହଣ କରିଥିଲେ ସେ ଗତ ଶନିବାରଠାର୍ ନ୍ୟୟର୍କରେ ପହଞ୍ଚସାରିଛନ୍ତି ଓ ବିଭିନ୍ନ ଦେଶର ନେତାମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ସାର୍କ ନେତାମାନଙ୍କର ଏକ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀମତୀ ସ୍ୱରାଜ ସମସ୍ତ ପ୍ରକାର ସନ୍ତାସବାଦୀ କାର୍ଯ୍ୟକଳାପର ମୁଳୋତ୍ପାଟନପାଇଁ ଆହ୍ୱାନ ଦେଇଥିଲେ

ପିଏମ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆକାଶବାଣୀର ମନ୍ କି ବାତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତଥ୍ୟ ଓ ପ୍ରସାରଣ ମନ୍ତ୍ରଶାଳୟ ଆକାଶବାଣୀ ଓ ଦୂରଦର୍ଶନ ନ୍ୟୁକ୍ର ୟୁ ଟ୍ୟୁବ୍ ଚ୍ୟାନେଲରେ ଏହା ଉପଲହ୍ଧ ହେବ

ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ ସମସ୍ତ ଆଞ୍ଚଳିକ ଭାଷାରେ ଏହାର ପ୍ରସାରଣ କରିବ

ପାଣିପାଗ ବିଭାଗ ପକ୍ଷର୍ କୃହାଯାଇଛି ଯେ ଚଳିତ ସପ୍ତାହର ଶେଷ ସ୍ବଦ୍ଧା ଏହି ଝଡ ଜାପାନ ଦ୍ୱିପପ୍ରଞ୍ଜ ଅତିକ୍ରମ କରିବ

ପାଣିପାଗ ବିଭାଗ କହିଛି ଏହି ଝଡଦ୍ୱାରା ରେକର୍ଡ ପରିମାଣର ବର୍ଷା ଓ ପ୍ରଚଣ୍ଡ ବେଗରେ ପବନ ବହିବାର ଆଶଙ୍କା ରହିଛି ମାଲଦ୍ୱୀପ ରେଜଲ୍ଟସ୍ ମାଳଦ୍ୱୀପ ନିର୍ବାଚନ କମିଶନ ଗତ ରବିବାରର ରାଷ୍ଟ୍ରପତି ନିର୍ବାଚନରେ ଇବ୍ରାହିମ୍ ମହମ୍ମଦ ସୋଲି ବିଜୟୀ ହୋଇଥିବାର ନିର୍ଚ୍ଚିତ କରିଛି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମାଳଦ୍ୱୀପ ନିର୍ବାଚନ କମିଶନ ରାଷ୍ଟ୍ରପତି ନିର୍ବାଚନର ଚ୍ଚଡାନ୍ତ ଫଳାଫଳ ଘୋଷଣା କରିଛି

ନିର୍ବାଚନ କମିଶନ ପକ୍ଷରୁ ଚୂଡାନ୍ତ ଫଳାଫଳ ଘୋଷଣା ବିଳୟକୁ ନେଇ ବିରୋଧୀ ଦଳ ଚିନ୍ତା ପ୍ରକଟ କରିଥିଲା ଶାସକ ଦଳ କିଛି ଅଭିଯୋଗ ଆଣିପାରେ ବୋଲି କଚ୍ଚନାଜଚ୍ଚନା ଚାଲିଥିଲା